ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଯୁଦ୍ଧ ବିମାନକୁ ଆଜି ଫ୍ରାନ୍ସର ମେରିଗ୍ରାକ୍ସ୍ଥିତ ଦାସଲ୍ ଆଭିଏସନ୍ ଉତ୍ପାଦନ କେନ୍ଦ୍ରରୁ ଗ୍ରହଣ କରିଛନ୍ତି ସେଠାରେ ଏହି ଅବସରରେ ଆୟୋଜିତ ଉତ୍ସବ ସହିତ ଆଜି ଭାରତରେ ବିଜୟା ଦଶମୀ ଓ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହେଉଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଆଜି ଏହି ଯୁଦ୍ଧ ବିମାନର ଉଡ଼ାଣ ପରୀକ୍ଷଣରେ ଭାଗ ନେବେ ଏହି ଅବସରରେ ଶ୍ରୀ ସିଂହ କହିଛନ୍ତି ଭାରତୀୟ ସେନାବାହିନୀ ପାଇଁ ଆଜି ଏକ ଐତିହାସିକ ଓ ସ୍କରଣୀୟ ଦିବସ ଫ୍ରାନ୍କ ସହିତ ଏହି ଆଦାନ ପ୍ରଦାନ ଉଭୟ ଦେଶ ମଧ୍ୟରେ ସମର କ୍ଷେତ୍ରରେ ନିବିଡ଼ ସମ୍ପର୍କକୁ ପ୍ରଦର୍ଶିତ କରୁଛି ଫ୍ରାନ୍ସର ସେନାବାହିନୀ ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତୀୟ ବିମାନ ବାହିନୀର ଉପମୁଖ୍ୟ ଏୟାର ମାର୍ଶାଲ୍ ହର୍ଜିତ୍ ସିଂହ ଅରୋରା ଦାସଲ୍ଚ ଆଭିଏସନ୍ର ସିଇଓ ଏରିକ୍ ଟ୍ରାପିୟର୍ ଏହି ଉତ୍ସବରେ ଯୋଗ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ କରିବା ସକାଶେ ଗୁରୁତ୍ୱ ଆରୋପ କରିଥିଲେ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱତ୍ରରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବୈଠକ ଫଳପ୍ରଦ ହୋଇଛି ଉଭୟ ନେତା ଦୁଇ ଦେଶର ସମ୍ପର୍କକୁ ଆହୁରି ଉଚ୍ଚ ସ୍ତରକୁ ନେବାପାଇଁ ସହମତି ପ୍ରକାଶ କରିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଏବଂ ସମର କ୍ଷେତ୍ରରେ ଭାରତକୁ ଦୃଢ଼ ସହଯୋଗ ଓ ସମର୍ଥନ କରିଥିବାରୁ ଶ୍ରୀ ସିଂହ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏହି ଦିବସ ପାଇଁ ଗାଜିଆବାଦ୍ ନିକଟସ୍ଥ ହିନ୍ଦନ୍ଠାରେ ଥିବା ବିମାନ ବାହିନୀ ଷ୍ଟେସନ୍ରେ ଏକ ଭବ୍ୟ ଉତ୍ସବ ଆକି ଆୟୋଜିତ ହୋଇଛି ଏଥିରେ ଆକାଶମାର୍ଗରେ ଭାରତୀୟ ବିମାନ ବାହିନୀର ବିଭିନ୍ନ ବିମାନଗୁଡ଼ିକ କଳାକୌଶଳ ପ୍ରଦର୍ଶନ କରିଛନ୍ତି

ଏଥିରେ ୱିଙ୍ଗ୍ କମାଣ୍ଡର୍ 'ଅଭିନନ୍ଦନ ବର୍ଭମାନ୍' ଏମ୍ଆଇଜି ବିଜନ୍ ବିମାନ ଉଡ଼ାଇଥିଲେ ଏହି ଅବସରରେ ବିମାନ ବାହିନୀ ମୁଖ୍ୟ ରାକେଶ୍ କୁମାର ସିଂହ ଭଦୌରିଆ କହିଥିଲେ ଭାରତର ସାର୍ବଭୌମତ୍ୱ ରକ୍ଷାପାଇଁ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତୁତ ଅଛି ଏହି ଉତ୍ସବରେ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ସେନା ଅଧିକାରୀ ଉପସ୍ଥିତ ଥିଲେ ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସମସ୍ତ ସେନାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଭାରତୀୟ ବିମାନ ବାହିନୀର ଯୋଦ୍ଧା ଏବଂ ତାଙ୍କର ପରିବାରବର୍ଗଙ୍କୁ ସମ୍ମାନିତ କରି ଦେଶବାସୀ ଗୌରବାନ୍ୱିତ ହୋଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିମାନ ବାହିନୀର ଯୋଦ୍ଧାମାନଙ୍କ ବୀରତ୍ୱ ତ୍ୟାଗ ଓ ଦକ୍ଷତା ପାଇଁ ପ୍ରତ୍ୟେକ ଭାରତୀୟ ସେମାନଙ୍କଠାରେ ରଣୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ଗର୍ବିତ ଭାରତ ତା'ର ଯୋଦ୍ଧା ଏବଂ ସେମାନଙ୍କର ପରିବାରବର୍ଗଙ୍କୁ କୃତ୍କତା ଜ୍ଞାପନ କରୁଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବିମାନ ବାହିନୀର ଦେଶକୁ ସୁରକ୍ଷା ଦେବା କ୍ଷେତ୍ରରେ ତ୍ୟାଗ ଓ ପ୍ରତିଶ୍ରତିବଦ୍ଧତା ପାଇଁ ଦେଶବାସୀ ଗର୍ବିତ ବୋଲି କହିଛନ୍ତି ଜେକେ ଡିଜିପି ଜନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂହ ଉପତ୍ୟକାର ଲୋକମାନଙ୍କ ମଧ୍ୟରେ ନିରାପତ୍ତା ସମ୍ପର୍କିତ ବିଶ୍ୱାସଭାଜନ ହେବାପାଇଁ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ କୋର୍ଦାର ତଲାସି ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ ପାରା ମିଲିଟାରୀ ଫୋର୍ସଙ୍କ ମିଳିତ ବୈଠକରେ ଅଧ୍ୟକ୍ଷତା କରି କିସ୍ତ୍ୱାଡ଼୍ କିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି ସେ କହିଛନ୍ତି ସୁରକ୍ଷା କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାଦ୍ୱାରା ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ସଫଳ ହୋଇଛି

ଗତକାଲି ଶ୍ରୀନଗରଠାରେ ରାଜ୍ୟପାଳ ସତ୍ୟପାଳ ମଲିକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମୀକ୍ଷା ବୈଠକରେ ଏହି ନିଷ୍କଭି ନିଆଯାଇଛି

ରାଜ୍ୟପାଳଙ୍କୁ ଏହି ବୈଠକରେ ମଣ୍ଡଳ ଉନ୍ନୟନ ପରିଷଦ ନିର୍ବାଚନ ନେଇ ସ୍ବଚନା ଦିଆଯାଇଥିଲା ଜେକେ ଗନ୍ଫାଇଟ୍ ଦକ୍ଷିଣ କାଶ୍ମୀରର ପୁଲ୍ୱାମା କିଲ୍ଲା ଅଓ୍ୱନ୍ତିପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅଜ୍ଞାତ ଆତଙ୍କବାଦୀର ମୃତ୍ୟୁ ଘଟିଛି ନିରାପତ୍ତା ସୂତ୍ରରୁ କୁହାଯାଇଛି ଗତରାତିରେ ଅଓ୍ୱନ୍ତିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ମୃତ ଆତଙ୍କବାଦୀର ପରିଚୟ ମିଳି ନ ଥିବାବେଳେ ତଲାସୀ ଅଭିଯାନ ଜାରି ରହିଛି

ଜନ୍ମୁ କାଶ୍ମୀରରେ ତୃଶମୂଳ ସ୍ତରରେ ଗଣତନ୍ତ୍ରକୁ ମଜବୁତ୍ କରିବା ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ଏଥିପାଇଁ ସେଠାକାର ଲୋକମାନଙ୍କ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଳ୍ଚଥିବା ସ୍ୱବିଧା ସ୍ରଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସୁଯୋଗ ପ୍ରଦାନ କରିଛନ୍ତି ଜମ୍ମୁ କାଶ୍ମୀରକୁ ସ୍ୱାଧୀନତା ପ୍ରଦାନ କରିବାପାଇଁ ଆଞ୍ଚଳିକ ଦଳଗୁଡ଼ିକ ପକ୍ଷରୁ ବୃଥା ଅଭିଯାନ କରାଯାଉଥିବା ନେଇ ପ୍ରିୟା ସେଠି ସମାଲୋଚନା କରିଛନ୍ତି ସେଠାରେ ପଞ୍ଚାୟତ ଓ ବ୍ଲକ୍ ନିର୍ବାଚନକୁ ବିରୋଧ କରୁଥିବା ସେହି ଆଞ୍ଚଳିକ ଦଳଗୁଡ଼ିକ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ମଜବୁତ୍ କରିବାକୁ ଚାହୁଁ ନ ଥିବା ସେ ଅଭିଯୋଗ କରିଛନ୍ତି ଇଣ୍ଡିଆ ପାକ୍ ପାକିସ୍ତାନ ଜନ୍ମୁ କାଶ୍ମୀରରେ ନିଜର ରାଜନୈତିକ ଫାଇଦା ପାଇଁ ମହିଳାମାନଙ୍କ ଅଧିକାର ପ୍ରସଙ୍ଗକୁ ଅସ୍ତ କରୁଥିବା ନେଇ ଭାରତ ଏହାର କଡ଼ା ନିନ୍ଦା କରିଛି ଜାତିସଂଘରେ ଭାରତର ସଚିବ ପାଲୋମି ତ୍ରିପାଠୀ କହିଛନ୍ତି ଯେଉଁ ଦେଶରେ ମହିଳାମାନଙ୍କ ବଞ୍ଚବାର ଅଧିକାର ବିପନ୍ନ ହୋଇପଡ଼ିଛି ସେହି ଦେଶ ଭାରତ ବିଷୟରେ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେବା ହାସ୍ୟାସ୍କଦ ଗତକାଲି କାତିସଂଘର ସାଧାରଣ ପରିଷଦର ତୃତୀୟ କମିଟି ଅଧିବେଶନରେ 'ମହିଳାମାନଙ୍କ ବିକାଶ' ଶୀର୍ଷକ ଆଲୋଚନାରେ ସେ ଏହା କହିଛନ୍ତି ପାକିସ୍ତାନ ନାଁ ନ ନେଇ ପାଲୋମୀ ପାକିସ୍ତାନର ବିଦାୟୀ ସଚିବ ମଲିହା ଲୋଧିଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ସେ କହିଛନ୍ତି ଜାତିସଂଘ ସାଧାରଣ ପରିଷଦର ପ୍ରଥମ ମହିଳା ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ପଣ୍ଡିତଙ୍କଠାରୁ ଆରମ୍ଭ କରି ଇସ୍ରୋରେ କାର୍ଯ୍ୟରତ ମହିଳା ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତ ଆଳି ସାରା ବିଶ୍ୱପାଇଁ ଉଦାହରଣ ପାଲଟିଛନ୍ତି ସେ କହିଛନ୍ତି ଭାରତର ବିକାଶର ମୂଳମନ୍ତ୍ର ହେଉଛି ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା

ଦଶହରା ବିଜୟା ଦଶମୀ ବା ଦଶହରା ଆଜି ସାରା ଦେଶରେ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଉଛି ଭଗବାନ୍ ରାମଙ୍କର ରାବଣ ଉପରେ ବିଜୟକ୍ତ ମନେପକାଇ ଏହି ଉହବ ପାଳନ କରାଯାଉଛି ଏହା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ଆଜି ମଧ୍ୟ ନବରାତ୍ରୀ ଓ ଦୁର୍ଗାପ୍ରଜାର ଶେଷଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ଦାନ୍ତେୱାଡ଼ା କିଲ୍ଲାର କାଟେକଲ୍ୟାଣ ଅଞ୍ଚଳର ପିଟେପାଲ୍ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା ସେଠାରୁ ପୁଲିସ୍ ଏକ ଦେଶୀ ବନ୍ଧୁକ ଓ କିଛି ବିସ୍କୋରକ ସାମଗ୍ରୀ ଜବତ କରିଛି

ସେମାନେ ହେଲେ କାନାଡ଼ା ଜନ୍ମିତ ତଥା ଆମେରିକୀୟ ବାସିନ୍ଦା ଜେମ୍ସ ପିବଲ୍ଧ ଏବଂ ସ୍ୱିଜର୍ଲ୍ୟାଣ୍ଡ ନାଗରିକ ମାଇକେଲ୍ ମେୟର୍ ଓ ଡିଡିଏର୍ କ୍ୟୁଲୋକ୍ ବ୍ରହ୍ମାଣ୍ଡର ରହସ୍ୟ ଉନ୍କୋଚନ କରିବା କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ଜେମ୍ସଙ୍କୁ ଭୌତିକ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାତ୍ତ୍ୱିକ ଆବିଷ୍କାର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ତାଙ୍କୁ ନୋବେଲ୍ ପୁରସ୍କାରର ଅଧା ରାଶି ମିଳିବ ସେହିପରି ସୌରମଣ୍ଡଳ ବାହାରେ ସ୍ୱର୍ଯ୍ୟ ସଦୂଶ ଏକ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଥିବା ଏକ ଗ୍ରହର ଆବିଷ୍କାର ସକାଶେ ମେୟର ଓ କ୍ୟୁଲୋଜ୍ଙ୍କୁ ମିଳିତ ଭାବେ ପୁରସ୍କାରର ଅଧାରାଶି ପ୍ରଦାନ କରାଯିବ